ଶ୍ରୀ ମୋଦୀ କହିଛନ୍ତି ଦେଶରେ କୋବିଡ୍ରେ ସଫକ୍ରମିତ ହୋଇଥିବା ଲୋକମାନଙ୍କ ସଂଖ୍ୟାରେ ଧୀରେ ଧୀରେ ଅବନତି ଘଟୁଛି ତିନୋଟି ପ୍ରତିଷେଧକ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଓ ତାହା ମଧ୍ୟରୁ ଦୁଇଟି ପ୍ରତିଷେଧକର ଦ୍ୱିତୀୟ ଓ ତୂତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି ଭାରତୀୟ ବୈଜ୍ଞାନିକ ଓ ଗବେଷକମାନଙ୍କ ଦଳ ଆଫ୍ଗାନିସ୍ତାନ ଭୁଟାନ ବାଙ୍ଗଲାଦେଶ ମାଳଦୀପ ମରିସସ୍ ନେପାଳ ଓ ଶ୍ରୀଲଙ୍କା ଭଳି ପଡ଼ୋଶୀ ଦେଶଗୁଡ଼ିକ ସହ ମିଶି ଗବେଷଣା ଚଳାଇଛନ୍ତି ବାଙ୍ଗଲାଦେଶ ମ୍ୟାମାର୍ କତାର୍ ଓ ଭୁଟାନ ସେମାନଙ୍କ ଦେଶରେ ପ୍ରତିଷେଧକର କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଭାରତକୁ ଅନୁରୋଧ ଜଣାଇଛନ୍ତି ବିଶ୍ୱ ସମ୍ପ୍ରଦାୟକୁ ସାହାଯ୍ୟ କରିବାର ଉଦ୍ୟମ ସ୍ୱରୂପ ପ୍ରଧାନମନ୍ତ୍ରୀ କେବଳ ନିଜର ପଡ଼ୋଶୀ ଦେଶମାନଙ୍କ ପାଇଁ ନୁହେଁ ସମଗ୍ର ବିଶ୍ୱକୁ ଲକ୍ଷ୍ୟରେ ରଖି ପ୍ରତିଷେଧକ ଔଷଧ ଓ ପ୍ରତିଷେଧକ ପହଞ୍ଚାଇବା ପାଇଁ ଆଇଟି ସୁବିଧା ଉପରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଦିଆଯିବା ପାଇଁ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ରାଜ୍ୟ ସରକାର ଓ ଅନ୍ୟ ଭାଗିଦାରମାନଙ୍କ ସହ ପରାମର୍ଶ କରି ପ୍ରତିଷେଧକର ମହଜୁଦ ବର୍ଷନ ଓ ପ୍ରତିଷେଧକ ଦିଆଯିବା ସଂକ୍ରାନ୍ତରେ ଏକ ବିସ୍ତୃତ ଯୋକ୍ତନାର ରୂପ ରେଖ ଉପସ୍ଥାପନ କରିଛନ୍ତି ଅଗ୍ରାଧିକାର ଭିଭିରେ ପ୍ରତିଷେଧକ ଦିଆଯିବା ଲାଗି ଏହି ବିଶେଷଜ୍ଞ ଗୋଷ୍ଠୀ ରାଜ୍ୟଗୁଡ଼ିକ ସହ ବିଚାର ବିମର୍ଷ କରି କାର୍ଯ୍ୟ ଚଳାଇଛନ୍ତି ଦେଶର ଭୌଗଳିକ ବିବିଧତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଯେପରି ଖୁବ୍ ଶୀଘ୍ର ପ୍ରତିଷେଧକ ଦିଆଯାଇ ପାରିବ ସେଥିପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି ପ୍ରତିଷେଧକ ପ୍ରସ୍ତୁତ ହୋଇଯିବା ପରେ ତାହାକୁ ପହଞ୍ଚାଇବା ଓ ଲୋକମାନଙ୍କୁ ଦେବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି କୋବିଡ୍ ସଂକ୍ରମଣ ସମୟରେ ଦେଶରେ ସଫଳତାର ସହ ନିର୍ବାଚନ କାର୍ଯ୍ୟ ସମ୍ପନ୍ଧ କରିବା ଓ ଦୁର୍ବିପାକର ପରିଚାଳନା କରିବାରୁ ମିଳିଥିବା ଅଭିଜ୍ଞତାକୁ ଦେଶରେ ପ୍ରତିଷେଧକ ପହଞ୍ଚାଇବା ଦିଗରେ ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯଦିଓ ଦୈନିକ ସଂକ୍ରମିତ ହାର ହ୍ରାସ ପାଉଛି ତଥାପି କୋବିଡ୍ ନିୟମର କଡ଼ାକଡ଼ି ଭାବେ ପାଳନ ପାଇଁ ପ୍ରଧାନମନ୍ତ୍ରୀ ସତର୍କ କରାଇଛନ୍ତି ଆଗକୁ ପାର୍ବଣ ରତ୍ନ ଆସୁଥିବାରୁ ଶାରୀରିକ ଦୂରତା ବଜାୟ ରଖିବା ମାସ୍କ୍ ପରିଧାନ କରିବା ବାରମ୍ଘାର ହାତକୁ ସାବୁନରେ ଧୋଇବା ଓ ସାନିଟାଇଜ୍ କରିବା ଏବଂ ସଫାସୁତୁରା ନିୟମଗୁଡ଼ିକର ସଠିକ୍ ରୂପେ ପାଳନ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ନିତିଆୟୋଗ ସଦସ୍ୟ ପ୍ରଧାନ ବିଜ୍ଞାନ ଉପଦେଷ୍ଟା ବରିଷ୍ଣ ବୈଜ୍ଞାନିକ ବୃନ୍ଦ ପିଏମ୍ଓର ଅଫିସର ବୃନ୍ଦ ଓ ଅନ୍ୟ ସରକାରୀ ବିଭାଗର ଅଫିସରମାନେ ଅଂଶଗ୍ରହଣ କରିଥିଲେ

ଅଧିକସଂଖ୍ୟାରେ ସଂକ୍ରମିତ ଲୋକମାନେ ଆରୋଗ୍ୟଲାଭ କର୍ତ୍ତିବାରୁ ଦେଶରେ ଚିକିହିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକ ଡ଼ାଞାରେ ଉନ୍ନତି କେନ୍ଦ୍ର ସରକାରଙ୍କ ଚିକିହା ପ୍ରଣାଳୀର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଠିକ୍ ରୂପେ ପାଳନ ଏବଂ ଡାକ୍ତର ଚିକିତ୍ସା ସହାୟକ କର୍ମଚାରୀ ଓ ଚିକିହା କ୍ଷେତ୍ରରେ କାର୍ଯ୍ୟରତ ଅନ୍ୟ କର୍ମୀମାନଙ୍କ ଉତ୍ଗୀକୃତ ସେବା ଯୋଗୁଁ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି ଭାରତ ବିଶ୍ୱର ଏକମାତ୍ର ଦେଶ ଯେଉଁଠି ଆରୋଗ୍ୟହାର ସର୍ବାଧିକ ରହିଥିବାବେଳେ ମୃତ୍ୟୁହାର ସର୍ବନିମ୍ନ ରହିଛି

ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ର ମଧ୍ୟ ଶୀର୍ଷସ୍ଥାନରେ ରହିଛି

କୋବିଡର ମୁକାବିଲାରେ କେନ୍ଦ୍ରସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସହାୟତା କରିବା କାରି ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେରଳ କର୍ଷ୍ଣାଟକ ରାଜସ୍ଥାନ ଛତିଶଗଡ ଓ ପଣ୍ଢିମବଙ୍ଗ ଭଳି ରାକ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିମ୍ମାନ ପଠାଇଛନ୍ତି ସେହି ରାଜ୍ୟ ଗୁଡ଼ିକରେ ସଂକ୍ରମିତମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାର ଖବର ମିଳିଥିଲା କେନ୍ଦ୍ରୀୟ ଟିମ୍ଗୁଡ଼ିକ ରାଜ୍ୟ ପ୍ରଶାସନକୁ କୋବିଡ୍ ମୁକାବିଲାରେ ସହାୟତା କର୍ ଛନ୍ତି

କୃଷି ମନ୍ତଶାଳୟ କହିଛି ଭାରତୀୟ ଖାଦ୍ୟ ନିଗମ ଓ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ପଞ୍ଜାବ ହରିୟାନା ଉତ୍ତରପ୍ରଦେଶ ତାମିଲନାଡୁ ଉତ୍ତରାଖଣ୍ଡ ଚଣ୍ଡିଗଡ କେରଳ ଓ କାଞ୍ଗୁ କାଶ୍ମୀର ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରୁ ଧାନ ସଂଗ୍ରହ କରାଯାଇଛି ମନ୍ତ୍ରଣାଳୟ କହିଛି ସରକାର ସର୍ବନିମ୍ବ ସହାୟତା ମୂଲ୍ୟ ଦେଇ କୃଷକମାନଙ୍କଠାରୁ ଧାନ ସଂଗ୍ରହ କରିବା ଜାରି ରଖିଛନ୍ତି

ଏହିସବୁ ଶସ୍ୟ ତାମିଲନାଡୁ କର୍ଷାଟକ ମହାରାଷ୍ଟ୍ର ତେଲେଙ୍ଗାନା ଗୁକ୍କୁରାଟ ହରିୟାନା ଉଉରପ୍ରଦେଶ ଓଡ଼ିଶା ରାଜସ୍ତାନ ଓ ଆନ୍ଧ୍ରପ୍ରଦେଶରୁ ସଂଗ୍ରହ କରାଯିବ

ପିଏମ୍ ଆସ୍ୱେରାନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରି ସେହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଶ୍ରୀ ମୋଦୀ ପରିସ୍ଥିତିର ସମୀକ୍ଷା କରି ଉଭୟ ରାଜ୍ୟକୁ କେନ୍ଦ୍ରରୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା କରି ବନ୍ୟା ପରିସ୍ଥିତି ବିଷୟରେ ଅବଗତ ହୋଇଛନ୍ତି କ୍ଷତିଗ୍ରସ୍ତ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାପ୍ୱାଙ୍କ ସହ ମଧ୍ୟ କଥାବାର୍ତ୍ତା କରି ଶ୍ରୀ ମୋଦୀ ତାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି ନବରାତ୍ର ଆଜିଠାରୁ ପବିତ୍ର ନବରାତ୍ର ପର୍ବ ପାଳନ ଆରମ୍ଭ ହୋଇଛି ନବରାତ୍ରିର ପ୍ରଥମ ଦିବସରେ ଦେବୀ ଦୁର୍ଗାଙ୍କୁ ଶୈଳପୁତ୍ରୀ ଭାବେ ପୂଜା କରାଯାଇଥାଏ ଜାମ୍ମୁ କାଶ୍କୀରରେ ନବରାତ୍ରି ପର୍ବ ପାଳନ ଧାର୍ମିକ ମନୋଭାବ ଓ ରୀତିନୀତି ସହ ଆରମ୍ଭ ହୋଇଛି ଭକ୍ତମାନେ ମନ୍ଦିରଗୁଡ଼ିକୁ ଯାଇ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରି ଉପଲକ୍ଷେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ମା' ଜଗଦମ୍ବା ସମାଜରେ ଶାନ୍ତି ସମୃଦ୍ଧି ଓ ଖୁସି ଆଣିଦେବେ ବୋଲି ସେ କାମନା କରୁଛନ୍ତି ପ୍ରଧାନମନ୍ତ୍ରୀ ନବରାତ୍ରିର ପ୍ରଥମ ଦିବସରେ ମା' ଶୈଳପୁତ୍ରୀଙ୍କର ପୂଜାର୍ଚ୍ଚନା କରୁଛନ୍ତି

ଡକୁର ଜିତେନ୍ଦ୍ର ସିଂହ ଅରୁଣାଚଳ ପ୍ରଦେଶର ଚକ୍ମା ପ୍ରତିନିଧି ଦଳ ସହ କଥାବାର୍ତ୍ତା ବେଳେ ଏହା ଜଣାଇଛନ୍ତି ଚକ୍ମା ଓ ହାଜଙ୍ଗର ନାଗରିକ ଅଧିକାର କମିଟି ଚକ୍ମାମାନଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲା ମନ୍ତ୍ରୀ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପରାମର୍ଶ ଅନୁଯାୟୀ ଉତ୍ତର ପୂର୍ବାଞ୍ଚଳ ପରିଷଦ ଏକ ପ୍ରସ୍ତାବ ଦେଇଥିଲା ଓ ଏହା କ୍ୟାବିନେଟ୍ର ଅନୁମୋଦନ ଲାଭ କରିଥିଲା